ଲକ୍ଡାଉନ୍ ହେଲ୍ଥ ମିନିଷ୍ଟ୍ରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଲକଡାଉନ୍ ଦେଶକୁ ବହୁବିଧ ଲାଭ ପହଞ୍ଚାଇଥିବା ବେଳେ କରୋନା ଭୂତାଣୁ ସଂକ୍ରମଣ ବେଗକୁ ମନ୍ଚର କରିବାରେ ଏହା ମୁଖ୍ୟତଃ ସହାୟକ ସାବ୍ୟସ୍ତ ହୋଇଛି ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ଏହା ଦ୍ୱାରା ବହୁସଂଖ୍ୟାର ମୃତ୍ୟୁ ଓ ନୂଆ ମାମଲାକୁ ଏଡ଼ାଇ ଦିଆଯାଇ ପାରିଛି ଏଥିସହିତ ଲକଡାଉନ କାଳରେ କୋଭିଡ୍ ନାଇଷ୍ଟିନ୍ ଆଧାରିତ ସ୍ୱାସ୍ଥ୍ୟ ଭିଭିଭୂମିର ବିକାଶ ପରୀକ୍ଷଣ କ୍ଷମତା ବୃଦ୍ଧି ପ୍ରତିଷେଧକ ଟୀକା ଗବେଷଣା ଏବଂ ସଂକ୍ରମିତ ଲୋକଙ୍କୁ ଠାବ କରିବା ପାଇଁ ଆରୋଗ୍ୟ ସେତୁ ଭଳି ବହୁ ବୈଷୟିକ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇ ପାରିଛି ମନ୍ତ୍ରଶାଳୟ କହିଛି ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ମିଶି କୋଭିଡ୍ ନାଇଷ୍ଟିନ୍ର ପ୍ରତିକାର ନିୟନ୍ତ୍ରଣ ଓ ପରିଚାଳନା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଲକଡାଉନ କାଳରେ କୋଭିଡ୍ ନାଇଷ୍ଟିନ୍ ପରିଚାଳନା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ଭିଭିଭୂମିର ମଧ୍ୟ ବିକାଶ ଘଟିପାରିଛି

କ୍ୟାଲସିୟମ୍ ଓଆର୍ଏସ୍ ଜିଙ୍କ୍ ଗର୍ଭନିରୋଧକ ଓ ଆଇରନ୍ ଫୁଲିକ ଭଳି ଔଷଧପତ୍ରଗୁଡ଼ିକୁ କଣ୍ଟେନ୍ମେଣ୍ଟ କୋନ୍ଗୁଡ଼ିକରେ ଲୋକମାନଙ୍କ ଘରେ ଯୋଗାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ମାତୃତ୍ୱ ଓ ନବଜାତ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ନିଣ୍ଢିତ କରିବା ହେଉଛି ଏହାର ମ୍ବଳଲକ୍ଷ୍ୟ ମନ୍ତ୍ରଣାଳୟ କହିଛି ପ୍ରକନନ ସମ୍ବନ୍ଧୀୟ ଔଷଧପତ୍ର ମାତୃତ୍ୱ ନବଜାତ ଶିଶ୍ର ଛୋଟ ପିଲା ଓ କିଶୋରାବସ୍ଥାର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧପତ୍ରଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଭାବେ ବିବେଚନା କରାଯିବା ଉଚିତ୍ ଏ ସମ୍ପନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଏକ ବିଜ୍ଞପ୍ତି କାରି କରାଯାଇଛି ଏହା ଅନୁସାରେ ସମସ୍ତ ମହିଳା ଛୋଟ ପିଲା ଓ କିଶୋରାବସ୍ଥାର ପିଲାମାନଙ୍କୁ ସ୍ୱାସ୍ଥ୍ୟ ସେବା ସଯୋଗାଇ ଦିଆଯିବା ପ୍ରତି ଗୁରୁତ୍ୱାରୋପ କରାଯାଇଛି ଏହିଭଳି ବ୍ୟକ୍ତିମାନଙ୍କର କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସ୍ଥିତିକୁ ବିଚାରକୁ ନିଆନଯାଇ ସେମାନଙ୍କୁ ଏହିସବୁ ସେବା ଯୋଗାଇ ଦେବାକୁ ହେବ ମନ୍ତ୍ରଣାଳୟ କହିଛି ସ୍ଥାନୀୟ ପରିସ୍ଥିତିକୁ ଭିତ୍ତି କରି ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଲୋକମାନଙ୍କ ଘରେ ପହଞ୍ଚାଇବାକୁ ମନ୍ତ୍ରଣାଳୟ ପକ୍ଷର୍ ପରାମର୍ଶ ଦିଆଯାଇଛି

ହୁ ୱାର୍ଣ୍ଣସ୍ ଯେଉଁସବୁ ଦେଶରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ହ୍ରାସ ପାଇବା ଆରମ୍ଭ ହୋଇଛି ସେଇସବ୍ ଦେଶରେ ଯଦି ଏହି ରୋଗର ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଶୀଘ୍ର ହଟେଇ ଦିଆଯାଏ ତେବେ ହଠାତ୍ ଦ୍ୱିତୀୟ ଦଫାର ସଂକ୍ରମଣ ଆରମ୍ଭ ହୋଇଯିବାର ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବୁଏଚ୍ଓ ସତର୍କ କରିଦେଇଛି ଡବୁଏଚ୍ଓର ଜରୁରୀ ସ୍ୱାସ୍ଥ୍ୟ ଯୋଜନାର କାର୍ଯ୍ୟବାହୀ ନିର୍ଦ୍ଦେଶକ ମାଇକ୍ ରିଆନ୍ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ସଂକ୍ରମଣର ପ୍ରଥମ ଲହରୀର ମଧ୍ୟଭାଗରେ ସମଗ୍ର ବିଶ୍ୱରେ ଯେତେବେଳେ ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା ସେତେବେଳେ ସମସ୍ତ ପଦକ୍ଷେପ ସଠିକ୍ ଥିଲା ସେ ଆହୁରି କହିଛନ୍ତି ମହାମାରୀ ଅଧିକାଂଶ ସମୟରେ ଲହରୀ ଭଳି ଉଭା ହୋଇଥାଏ ଯାହାର ଅର୍ଥ ହେଉଛି ଯେଉଁଠାରେ ପ୍ରଥମ ଲହରୀ ଉଭେଇଯାଇଥାଏ ସେସବୁ ସ୍ଥାନରେ ପରେ ପୁଣିଥରେ ସଂକ୍ରମଣ ଲହରୀ ଉଠିବାର ସମସ୍ତ ଆଶଙ୍କା ରହିଥାଏ ଯଦି ସମସ୍ତ ନିୟନ୍ତ୍ରଣ ବ୍ୟବସ୍ଥାକୁ ହଟେଇ ଦିଆଯାଏ ତେବେ ସଫକ୍ରମଣ ହାର ପୁଣିଥରେ ବୃଦ୍ଧି ପାଇବାର ଆଶଙ୍କା ଦେଖାଦିଏ ବୋଲି ସେ କହିଛନ୍ତି ବିଶେଷକରି ବର୍ଷାରତ୍ ଯେତେବେଳେ ଇନ୍ଫ୍ଲଏଞ୍ଜା କନିତ ସଂକ୍ରମଣ ବୃଦ୍ଧି ପାଏ ସେହି ସମୟରେ କୋଭିଡ୍ ନାଇଷ୍ଟିନ୍ ସଫକ୍ରମଣର ଦ୍ୱିତୀୟ ଲହରୀ ଉଠିବାର ସମସ୍ତ ଆଶଙ୍କା ଥାଏ ଏବଂ ଏହା ପରିସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ସେ ଚେତାଇ ଦେଇଛନ୍ତି

ଟ୍ୱିଟ୍ ଯୋଗେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ସରକାର ଶିଳ୍ପ ଓ ନାଗରିକଙ୍କ ମଧ୍ୟରେ ସମନ୍ୱୟର ଏହା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ଡକ୍ଟର ହର୍ଷବର୍ଦ୍ଧ କହିଛନ୍ତି ଏହି ଆପ୍ର ବ୍ୟବହାର ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି

ସେ ଦେଶରେ କରୋନା ଆକ୍

ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଶ୍ଚାଇନ୍ କେନ୍ଦ୍ରକୁ ପଠାଇଦିଆଯାଇଛି

ଦେଶରେ କର୍ଫ୍ୟ କୋହଳ ହୋଇଥିଲେ ମଧ୍ୟ ଗତ ଏକମାସ ମଧ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବାର ଜଣାପଡ଼ିଛି

ଭାରତ ଓ ନେପାଳ ସଂପର୍କ ମଧ୍ୟରେ ସଂଶ୍ଳିଷ୍ଟ ମୂଲ୍ୟବୋଧକୁ ପ୍ରଦର୍ଶିତ କରୁଛି ନୂଆଦିଲ୍ଲୀ ଏହି ଘଟଣା ଉପରେ ନିରନ୍ତର ନଜର ରଖିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ଆମ ସମ୍ଭାଦଦାତା କହିଛନ୍ତି ନେପାଳର ପ୍ରସ୍ତାବିତ ନୂତନ ମାନଚିତ୍ରକୁ ନେଇ ସାୟିଧାନିକ ସଂଶୋଧନ ନିମନ୍ତେ ଯେଉଁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା ତାହାକୁ ସେହି ଦେଶ ସ୍ଥଗିତ ରଖିଛି ନେପାଳ ସରକାରଙ୍କ ପକ୍ଷରୁ ସଂପ୍ରତି ଜାରି କରାଯାଇଥିବା ଏକ ସଂଶୋଧିତ ସରକାରୀ ମାନଚିତ୍ରରେ ଭାରତର କିଛି ଅଂଶକୁ ସାମିଲ କରାଯାଇଛି